ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏନ୍ଡିଏ ସରକାରଙ୍କ ସମୟରେ ଆରନ୍ତ ହୋଇଥିବା ବହୁ ଅଟ୍ଟାଳିକାର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପୂର୍ଣ୍ଣ ହୋଇଛି ସାଂସଦମାନଙ୍କ ପାଇଁ ଉଦ୍ଦିଷ୍ଟ ବହୁତଳ ବିଶିଷ୍ଟ ଫ୍ଲାଟ୍ଗୁଡ଼ିକୁ ଭିଡ଼ିଓ କନ୍ଫରେନ୍ଦିଂ ମାଧ୍ୟମରେ ଉଦ୍ଘାଟନ କରି ଶ୍ରୀ ମୋଦି କହିଛନ୍ତି ଦଶନ୍ଧି ଦଶନ୍ଧି ଧରି ରହିଥିବା ସମସ୍ୟାଗୁଡ଼ିକର ସମାଧାନ କରାଯାଇଛି

ସେ କହିଛନ୍ତି ଦିଲ୍ଲୀରେ ଏଭଳି ଅନେକ ପ୍ରକଳ୍ପ ରହିଛି ଯେଉଁଗୁଡ଼ିକ ଅନେକ ବର୍ଷ ଧରି ନିର୍ମାଣାଧୀନ ଅବସ୍ଥାରେ ଅଛି

କୋବିଡ୍ ନାଇଷ୍ଟିନ୍ ସଂକ୍ରମଣ ସମୟରେ ମଧ୍ୟ ପାର୍ଲାମେଣ୍ଟ୍ରେ କାର୍ଯ୍ୟଧାରା ଚାଲିଥିଲା ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ସେ କହିଛନ୍ତି ଏପରିକି ସପ୍ତାହର ଛୁଟି ଦିନରେ ମଧ୍ୟ ସଭାକାର୍ଯ୍ୟ ଚାଲିଥିଲା ପାର୍ଲାମେଣ୍ଟର ବର୍ଷାକାଳୀନ ଅଧିବେଶନ ସୁଚାରୁର୍ପେ ଚାଲିବାରେ ପ୍ରତ୍ୟେକ ଦଳ ସହଯୋଗ କରିଥିଲେ ବୋଲି ଶ୍ରୀ ମୋଦି କହିଛନ୍ତି ଶୀ ମୋଦି କହିଛନ୍ତି ଲୋକସଭା ଅଧିକ ଶକ୍ତଶାଳୀ ହୋଇପାରିଛି ଓ ଏହା ପଛରେ କାରଣ ହେଉଛି ଦେଶର ଜନସାଧାରଣ ପରିବର୍ତ୍ତନ ପାଇଁ ଆଗଭର ହୋଇଛନ୍ତି

ବିଗତ ଦୂଇ ଦଶନ୍ଧି ମଧ୍ୟରେ ଏହା ସର୍ବୋକୃଷ୍ଟ ପ୍ରଦର୍ଶନ ପ୍ରଧାନମନ୍ତ୍ରୀ କହିଛନ୍ତି ସାଂସଦମାନେ ଦୁଇ ସଭାର କାର୍ଯ୍ୟଧାରା ପରିଚାଳନାରେ ଯଥେଷ୍ଟ ସହଯୋଗ କରୁଛନ୍ତି ଲୋକସଭାରେ ସ୍ୱଚାରୁ ର୍ଚପେ କାର୍ଯ୍ୟଧାରା ସମ୍ପନ୍ନ ହେବାକୁ ନେଇ ସେ ବାଚସ୍ୱତିଙ୍କର ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ସପ୍ତଦଶ ଲୋକସଭା ଅନେକ ଐତିହାସିକ ନିଷ୍ପଭି ନେଇଛି ଓ ଅଷ୍ଟାଦଶ ଲୋକସଭା ଦେଶକୁ ଆଗେଇ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ରହିଛି

କୋବିଡ୍ ନାଇଷ୍ଟିନ୍ର ମୁକାବିଲା ପାଇଁ ସେହି ରାଜ୍ୟଗୁଡ଼ିକ କ'ଣ ସବୁ ପଦକ୍ଷେପ ନେଉଛନ୍ତି ସେ ବିଷୟରେ ଜଣାଇବାକୁ କୋର୍ଟ୍ କହିଛନ୍ତି ଜଷ୍ଟିସ୍ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ସେହିସବୁ ରାଜ୍ୟରେ କୋବିଡ୍ ସ୍ଥିତି ଖରାପ ହୋଇପଡ଼ିଥିବାରୁ ସେମାନଙ୍କର ସମାଲୋଚନା କରିବା ସହ ସ୍ଥିତାବସ୍ଥା ରିପୋର୍ଟ ଓ କୋବିଡ୍ର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋବିଡ୍ର ମୁକାବିଲା ପାଇଁ ଦିଲ୍ଲୀ ସରକାର କ'ଣ ପଦକ୍ଷେପ ନେଇଛନ୍ତି ସୁପ୍ରିମ୍କୋର୍ଟ ତାହା ଜଣାଇବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି ଦିଲ୍ଲୀରେ କୋବିଡ୍ ନାଇଷ୍ଟିନ୍ ସଂକ୍ରମଣକୁ ରୋକିବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନେଇଥିବା ସ୍ୱତନ୍ତ୍ର ପଦକ୍ଷେପ ବିଷୟରେ ସଲିସିଟର ଜେନେରାଲ୍ ତୁଷାର ମେହେଟା ସୁପ୍ରିମ୍କୋର୍ଟରେ ଜଣାଇଥିଲେ ସୁପ୍ରିମ୍କୋର୍ଟ ସ୍ୱଚ୍ଛାକୃତ ଭାବେ କୋବିଡ୍ର ପରିଚାଳନାରେ ଘଟୁଥିବା ତ୍ରୁଟି ଓ ମୃତ ଦେହଗୁଡ଼ିକର ଠିକ୍ ଭାବେ ସଂସ୍କାର କରାନଯିବା ଭଳି ବିଷୟ ଉପରେ ବିଚାର କରିଥିଲେ ପରବର୍ତ୍ତୀ ଶୁଣାଣି ପାଇଁ ଶୁକ୍ରବାରକୁ ଦିନ ଧାର୍ଯ୍ୟ କରାଯାଇଛି ଜଷ୍ଟିସ୍ ଭୂଷଣ କହିଛନ୍ତି ଗତ ଦୁଇ ସପ୍ତାହ ଧରି ରାଜଧାନୀ ଦିଲ୍ଲୀରେ କୋବିଡ୍ ପରିସ୍ଥିତି ଅତ୍ୟନ୍ତ ଖରାପ ସ୍ତରକୁ ଚାଲିଯାଇଛି

ଦେଶରେ ଚିକିତ୍ସା ମୌଳିକ ଢାଞ୍ଚାରେ ଉନ୍ନତି ଅଣାଯିବା ଓ କୋବିଡ୍ ସଂକ୍ମିତମାନଙ୍କ ଚିକିହା ପାଇଁ ସରକାରଙ୍କ ନିୟମର ସଠିକ୍ କାର୍ଯ୍ୟକାରିତା ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବାରେ ଲାଗିଛି ଡାକ୍ତର ଚିକିହା ସହାୟକ କର୍ମୀ ଓ ସ୍ପେଚ୍ଛାସେବୀମାନଙ୍କ ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ଏହା ସ୍ୟବ ହୋଇଛି

କେନ୍ଦ୍ର ସରକାର ଓ ଆଇସିଏମ୍ଆର୍ ଅଧିକ ନମୁନା ପରୀକ୍ଷା ପାଇଁ ଦେଶରେ ଗବେଷଣାଗାରଗୁଡ଼ିକର ସଂଖ୍ୟା ବୂଦ୍ଧି କରିଛନ୍ତି

ସ୍ୱାସ୍ଥ୍ୟ ମନ୍ତ୍ରଶାଳୟ କହିଛି ଅଧିକ ନମୁନା ପରୀକ୍ଷାଦ୍ୱାରା ସଂକ୍ରମିତମାନଙ୍କର ଶୀଘ୍ର ଚିକିତ୍ସା କରାଯାଇପାରୁଥିବାରୁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଉଛି

ସେ କହିଛନ୍ତି ସମଗ୍ର ବିଶ୍ୱ ଭାରତକୁ ଏକ ସମ୍ମାନ ଦୃଷ୍ଟିରେ ଦେଖୁଛି

ନ୍ୟାୟିକ ସେବା କର୍ତ୍ତୃପକ୍ଷ ଭର୍ଚୁଆଲ୍ ପ୍ଲାଟଫର୍ମରେ ଲୋକଅଦାଲତ ବସାଇ ଏହି ସବୁ ମାମଲାଗୁଡ଼ିକର ଫଇସଲା କରିଛନ୍ତି

କୋବିଡ୍ ନାଇଷ୍ଟିନ୍ ଯୋଗୁଁ ଅଦାଲତରେ କାର୍ଯ୍ୟ ସମ୍ଭବ ହେଉନଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ଇ ଲୋକଅଦାଲତ ଗୁଡ଼ିକରେ ମାମଲା ଗୁଡ଼ିକର ଫଇସଲା ପାଇଁ ବିଶେଷ ଖର୍ଚ୍ଚ ମଧ୍ୟ କରିବାକୁ ପଡୁନାହିଁ ଗୋଗୋଇ ଡିମାଇଜ୍ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଣ କଂଗ୍ରେସ ନେତା ତରୁଣ ଗୋଗୋଇଙ୍କର ଆଜି ପରଲୋକ ଘଟିଛି

ଗତ ମାସ ଶେଷ ସପ୍ତାହ ବେଳକୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଅବନତୀ ଦେଖାଦେଇଥିଲା

ଗତ ଶନିବାର ଦିନ ତାଙ୍କର ଅବସ୍ଥା ଖରାପ ହୋଇପଡ଼ିଥିଲା ତାଙ୍କର ବିୟୋଗରେ ରାଜନୈତିକ ଦଳ ନିର୍ବିଶେଷରେ ବିଭିନ୍ନ ଦଳର ନେତାମାନେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ତାଙ୍କର ଶୋକ ବାର୍ତ୍ତାରେ କହିଛନ୍ତି ଦେଶ ଜଣେ ବରିଷ୍ଣ ନେତାଙ୍କୁ ହରାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ବିୟୋଗରେ ଶୋକ ବ୍ୟକ୍ତ କରି ଦେଶ ଜଣେ ଦକ୍ଷ୍ୟ ପ୍ରଶାସକ ଓ ବରିଷ୍ଠ ନେତାଙ୍କୁ ହରାଇଛି ବୋଲି କହିଛନ୍ତି ଆସାମର ବିକାଶରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି ଏନ୍ସିଏମ୍ସି ମିଟିଂ କ୍ୟାବିନେଟ୍ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଆଜି ଜାତୀୟ ଦୁର୍ବିପାକ ପରିଚାଳନା କମିଟିର ଏକ ବୈଠକ ବସିଥିଲା ଏହି ବୈଠକରେ ଆନ୍ଧ୍ରପ୍ରଦେଶ ତାମିଲନାଡୁ ଓ ପୁଡ଼ୁଚେରୀର ମୁଖ୍ୟ ସଚିବ ମାନେ ଭିଡ଼ିଓ କନ୍ଫରେନ୍ନିଂ ମାଧ୍ୟମରେ ଯୋଗ ଦେଇଥିଲେ ବଙ୍ଗୋପସାଗରରେ ଏକ ଲଘୁଚାପ ସୂଷ୍ଟି ହୋଇଥିବାରୁ ସମ୍ପୃକ୍ତ ରାକ୍ୟଗୁଡ଼ିକର ମୁଖ୍ୟ ସଚିବମାନେ ସେମାନଙ୍କର ପ୍ରସ୍ତୁତି ବିଷୟରେ ଏଥିରେ ଜଣାଇଥିଲେ ସେହି ରାଜ୍ୟଗୁଡ଼ିକର ସମସ୍ତ କର୍ତ୍ତୃପକ୍ଷ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବାର ସେମାନେ ଜଣାଇଛନ୍ତି ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଏନ୍ଡିଆର୍ଏଫ୍ ଓ ଅନ୍ୟ ସଂସ୍ଥାଗୁଡ଼ିକ ସହ ଯୋଗାଯୋଗ ରକ୍ଷା କରାଯାଇଥିବା ବିଷୟରେ ସେମାନେ ଜଣାଇଛନ୍ତି